ଲୋକସଭା ଓଥ୍ ଲୋକସଭାର ନବନିର୍ବାଚିତ ସଦସ୍ୟମାନଙ୍କୁ ଆଜି ଅସ୍ଥାୟୀ ବାଚସ୍କତି ଡକ୍କର ବିରେନ୍ଦ୍ର କୂମାର ଶପଥପାଠ କରାଉଛନ୍ତି ସେମାନଙ୍କ ମଧ୍ୟରେ ରାଜ୍ୟବର୍ଦ୍ଧନ ରାଠୋଡ୍ ମନୀଶ୍ ତିୱାରି ଓ ସନି ଦେୱଲ୍ ଅଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ତଥା ଲୋକସଭା ନେତା ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଓ ବହ୍ର କେନ୍ଦ୍ରମନ୍ତ୍ରୀ ଏବଂ ସଦସ୍ୟ ଶପଥ ଗ୍ରହଣ କରିଥିଲେ ବିହାର ଏନ୍ସେଫାଲାଇଟ୍ସ୍ ବିହାରରେ ମସ୍ତିଷ୍କ କ୍ୱର ଉତ୍କଟ ରୂପ ନେବା ପରେ ସେଠାକୁ ଆଉ ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଦଳ ପଠାଇବାକୁ କେନ୍ଦ୍ର ସରକାର ନିଷ୍ପଭି ନେଇଛନ୍ତି ଏହି ଦଳ ମୁଜାଫର୍ପୁରରେ ଏକ ଅତ୍ୟାଧୁନିକ ବହୁମୁଖୀ ଗବେଷଣା କେନ୍ଦ୍ର ସ୍ଥାପନ ଦିଗରେ କାର୍ଯ୍ୟ କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବିହାର ପରିସ୍ଥିତିକ୍ତ ଗତକାଲି ସମୀକ୍ଷା କରିଛନ୍ତି ବିହାର ମ୍ରଖ୍ୟମନ୍ତ୍ରୀ ନୀତିଶ କ୍ରମାର ଆଜି ମ୍ରକାଫର୍ପ୍ରର ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ ପାଟନାଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ରୋଗର ନିୟନ୍ତ୍ରଣପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ ସକାଶେ ସେ ନିର୍ଦ୍ଦେଶ ଦେଇଛନ୍ତି

ଜାତୀୟ ମାନବାଧିକାର କମିଶନ ଏସଂକ୍ରାନ୍ତରେ କେନ୍ଦ୍ର ସରକାର ଓ ବିହାର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ହୋମ୍ ମିନିଷ୍ଟ୍ରୀ ଦିଲ୍ଲୀ ପୁଲିସ୍ ଦିଲ୍ଲୀର ମୁଖାର୍ଜୀ ନଗର ଅଞ୍ଚଳରେ ଜଣେ ଟେମ୍ପୋ ଡ୍ରାଇଭର ଓ ଜଣେ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ବିଷୟରେ ବିସ୍ତୃତ ରିପୋର୍ଟ ଦେବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସ୍କୁ କହିଛି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଷନ୍ ରେଡ୍ଡୀ ଦିଲ୍ଲୀ ପୁଲିସ୍ କମିଶନର ଅମ୍ଲ୍ୟ ପଟ୍ଟନାୟକଙ୍କ ସହ କଥାବାର୍ତ୍ତା କରି ମାମଲାରେ ଶୀଘ୍ର ପଦକ୍ଷେପ ନେବାକୁ କହିଛନ୍ତି ଯୋଗା ୟୁଥ୍ ଯୋଗ ଯୁବପିଢ଼ି ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି ବହୁ ଯୁବକ ଯୁବତୀ ଯୋଗ ଶିକ୍ଷା ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଏହାକୁ ନିଯୁକ୍ତିର ଏକ ମାଧ୍ୟମ ଭାବେ ଗ୍ରହଣ କରି ପେସାଦାର ଯୋଗ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି ଆକାଶବାଣୀ ସହ କଥାବାର୍ତ୍ତାବେଳେ ମୋରାର୍ଚ୍ଚୀ ଦେଶାଇ ଯୋଗ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡକ୍ଟର ବାସବ ରେଡ଼ୁୀ କହିଛନ୍ତି ଯୋଗ ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ଚାହିଦା ବୃଦ୍ଧି ପାଇବାରେ ଲାଗିଛି ଆକାଶବାଣୀ ସମ୍ବାଦ ସେବା ପକ୍ଷରୁ ଯୋଗକୁ ଜୀବିକା ନିର୍ବାହନର ପନ୍ଥା ଭାବେ ଗ୍ରହଣ କରିଥିବା ବହୁ ଯୁବକ ଯୁବତୀଙ୍କ ସହ ଯୋଗାଯୋଗ କରାଯାଉଛି

ରାଞ୍ଚଠାରେ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥରେ ଅଧ୍ୟକ୍ଷତା କରିବେ

ଅଟିକିମ୍ବକ୍ ଏକ ରୋଗ ଭାବେ ବିବେଚନା କରା ନ ଯାଇ ଏହାକୁ ଏକ ଭିନ୍ନ ସ୍ୱଭାବ ଭାବେ ଗ୍ରହଣ କରାଯିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି ଅଟିକିମ୍ ହୋଇଥିବା ପିଲାମାନେ କଥାବାର୍ତ୍ତା କରିବା ଓ ଭାବ ବିନିମୟ କରିବାରେ ଅସହଜତା ଅନୁଭବ କରିଥା'ନ୍ତି

ଅଟିଜିମ୍ର ପ୍ରକୃତ କାରଣ ଯଦିଓ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ତେବେ ଏହା ଜିନ୍ ଓ ପରିବେଶ ସହ ଜଡ଼ିତ ବୋଲି ଜଣାପଡ଼ିଛି

ଏହି ସଂସ୍ଥା ଅଟିକିମ୍ ପିଲାମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିଆସୁଛି

ରନ୍ଧନ କାର୍ଯ୍ୟ ପାଇଁ ସେହି ଗ୍ରାମର ଲୋକମାନେ ଆଉ କାଠ କାଟୁ ନାହାନ୍ତି

ଏଲ୍ଏସ୍ ସ୍ୱିକର୍ ବିଜେପି ଏମ୍ପି ଓମ୍ ବିର୍ଲା ଲୋକସଭା ବାଚସ୍କତି ପଦପାଇଁ ଏନ୍ଡିଏରୁ ମନୋନୀତ ହୋଇଛନ୍ତି

ବାଚସ୍କତି ପଦପାଇଁ ପ୍ରାର୍ଥୀପତ୍ର ଦାଖଲ ଆକି ହେବାକୁ ଥିବାବେଳେ ଆସନ୍ତାକାଲି ବାଚସ୍ୱତିଙ୍କୁ ନିର୍ବାଚିତ କରାଯିବ ବିଜେପି ନଡ୍ରା ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କୁ ଆଜି ପାର୍ଟି ଏମ୍ପିମାନେ ପାର୍ଲାମେଣ୍ଟ ବାହାରେ ସ୍ୱାଗତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଷୀ ମଧ୍ୟ ତାଙ୍କୁ ସ୍ୱାଗତ ଜଣାଇଛନ୍ତି ବିଟେପି ସାଂସଦମାନେ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଛନ୍ତି ପରେ ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ତାଙ୍କ ସମ୍ମାନାର୍ଥେ ଏକ କାର୍ଯ୍ୟକମର ଆୟୋଜନ କରାଯାଇଛି

ଜଷିସ୍ ଦୀପକ ଗୁପ୍ତା ଓ ସ୍ୱର୍ଯ୍ୟ କାନ୍ତ୍କ ଖଣ୍ଡପୀଠ କହିଛନ୍ତି ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ଡାକ୍ତରମାନେ ସେମାନଙ୍କର ଧର୍ମଘଟ ପ୍ରତ୍ୟାହାର କରି ନେଇଥିବାରୁ ଏହି ଆବେଦନର କରୁରୀକାଳୀନ ଶୁଣାଶି କରିବାର କୌଣସି ଆବଶ୍ୟକତା ନାହିଁ ଖଶ୍ତପୀଠ କହିଛନ୍ତି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିବେ ନାହିଁ କିନ୍ତୁ ଡାକ୍ତରମାନଙ୍କ ସୁରକ୍ଷା ବିଷୟ ଉପରେ ବିଚାର କରାଯିବ ଇତିମଧ୍ୟରେ ଭାରତୀୟ ଚିକିିି ସ୍ଥା ପୂର୍ବରୁ କରାଯାଇଥିବା ଆବେଦନରେ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ି ଆଉ ଏକ ଆବେଦନ କରିଛି ସଂଘ କହିଛି ଦେଶବ୍ୟାପୀ ଡାକ୍ତରମାନଙ୍କୁ ସୁରକ୍ଷା ଦିଆଯିବା ଅପରିହାର୍ଯ୍ୟ

ପାର୍ଟି ନେତା କୈଳାଶ ବିଜୟବର୍ଗିୟା ଓ ମୁକୁଳ ରୟଙ୍କ ଉପସ୍ଥିତିରେ ନ୍ତଆଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟ କାର୍ଯ୍ୟାଳୟଠାରେ ସେମାନେ ବିଜେପିରେ ଯୋଗ ଦେଇଛନ୍ତି ଜେକେ ଏନ୍କାଉଣ୍ଟର୍ ଜନ୍ମୁ କାଶ୍ମୀରରେ ଆଜି ସକାଳୁ ଅନନ୍ତନାଗ ଜିଲ୍ଲାରେ ଘଟିଥିବା ଏକ ସଂଘର୍ଷରେ ଜଣେ ଯବାନ ଶହୀଦ୍ ହୋଇଥିବାବେଳେ ଦୁଇ ଜଣ ସନ୍ତାସବାଦୀ ମୃତ୍ୟୁବରଣ କରିଛନ୍ତି ନିରାପତ୍ତା ସ୍ୱତ୍ରରେ କୁହାଯାଇଛି ସଂଘର୍ଷରେ ଆଉ ଜଣେ ନିରାପତ୍ତା ରକ୍ଷୀ ଆହତ ହୋଇଛନ୍ତି ମରହମା ବିକ୍ବେହଡ଼ା ଅଞ୍ଚଳରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା ଓ ଏହା ଏପର୍ଯ୍ୟନ୍ତ କାରି ରହିଛି ମୃତ ସନ୍ତାସବାଦୀମାନେ କ୍ରିସେ ମହମ୍ମଦ ଗୋଷୀର ବୋଲି ଚିହ୍ରଟ କରାଯାଇଛି

ସଂଘର୍ଷରେ ଜଣେ ସାଧାରଣ ଲୋକ ଆହତ ହୋଇଛନ୍ତି ସେନାବାହିନୀର ଜଣେ ମୁଖପାତ୍ର କହିଛନ୍ତି ଅନ୍ୟ ଆହତ ଲୋକମାନଙ୍କର ହସ୍କିଟାଲ୍ରେ ଚିକିତ୍ସା କରାଯାଉଛି

କୌଣସି ଗୋଟିଏ ଦିନରେ ଏତେ ସଂଖ୍ୟାରେ ଲୋକମାନେ ବୈଷ୍ଣୋଦେବୀଙ୍କର ଦର୍ଶନ କରିବା ଚଳିତ ବର୍ଷର ପ୍ରଥମ ଘଟଣା ମାତା ବୈଷ୍ଣୋଦେବୀ ପୀଠ ବୋର୍ଡ୍ର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଅରବିନ୍ଦ କରଓ୍ୱାନୀ କହିଛନ୍ତି ଦେଶରେ ଶିକ୍ଷାନୁଷାନଗୁଡ଼ିକରେ ଗ୍ରୀଷ୍ମ ଛୁଟି ଯୋଗୁଁ ବୈଷ୍ଣୋଦେବୀ ମନ୍ଦିରରେ ତୀର୍ଥଯାତ୍ରୀମାନଙ୍କର ଏଭଳି ଭିଡ଼ ଦେଖିବାକୁ ମିଳିଛି

ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ସେ କହିଛନ୍ତି ଲୋକମାନଙ୍କର ସୁବିଧା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୈଷ୍ଣୋଦେବୀ ପୀଠ ପକ୍ଷର୍ ଏକ ବିକ୍ସ ପଥ ନିର୍ମାଣ କରାଯାଇଛି ଓ ଏହାର ନାମ ତାରାକୋଟେ ମାର୍ଗ ରଖାଯାଇଛି

ଗତ ମେ ମାସରେ ପ୍ରଧାନମନ୍ତ୍ରୀ ତାରାକୋଟେ ମାର୍ଗକ୍ ଉଦ୍ଘାଟନ କରିଥିଲେ ବିହାର ରେନ୍ ବିହାରରେ ଗତ ରାତିରେ ମଧ୍ୟମ ବର୍ଷା ସହ ଜୋର୍ରେ ପବନ ବହିବାର୍ ଲୋକମାନଙ୍କ ଅସହ୍ୟ ଗରମରୁ ରକ୍ଷା ମିଳିଛି

ଦିଲ୍ଲୀ ରେନ୍ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳରେ ମଧ୍ୟମର୍ତ୍ର ପ୍ରବଳ ବର୍ଷା ହେବା ସହ ଲୋକମାନଙ୍କୁ ଗରମର୍ତ ରିହାତି ମିଳିଛି

ପାଣିପାଗ ବିଭାଗର କହିବା ଅନୁସାରେ ଲଘୁଚାପ ଦୁର୍ବଳ ହୋଇଯାଇଛି ଓ ଏହା ଆରବ ସାଗର ଏବଂ ସୌରାଷ୍ଟ ଓ କଚ୍ଚ ନିକଟସ୍ଥ ଅଞ୍ଚଳରେ ଅବସ୍ଥାନ କରିଛି